ଆକି ଭୁବନେଶ୍ୱରର ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଶ୍ରମିକ ଏବଂ ଇଏସ୍ଆଇ ବିଭାଗ ପକ୍ଷରୁ ଆୟୋକିତ ନିର୍ମାଣ ଶ୍ରମିକ ସପ୍ତାହ ପାଳନ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତୀ କହିଛନ୍ତି ଶ୍ରମିକମାନେ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା ଦେଶପାଇଁ ସେମାନଙ୍କ ତ୍ୟାଗ ଅତ୍ତଳନୀୟ

ସେହିପରି ଦୁଇଟି ସ୍କୁଲ୍ ବସ୍ ଉପରେ କାଗଜପତ୍ର ନ ଥିବାରୁ ଜରିମାନା ଲାଗୁ କରାଯାଇଛି

ଏହି ଅଞ୍ଚଳରେ ମାଓବାଦୀଙ୍କ ପଭାବ ଥିବାର୍ ପୁଲିସ୍ ଏନେଇ ଅଧିକ ତଦନ୍ତ କାରି ରଖୁଛି

ଜିଲ୍ଲା ମୁଖ୍ୟ ଚିକିହା ଅଧିକାରୀ ଡାକ୍ତର ଦିଲୀପ ପଣ୍ଣାଙ୍କ ସଭାପତିତ୍ୱରେ ଅନୁଷିତ ଉଦ୍ଘାଟନୀ ସମାରୋହରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଉପଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇ ଶିଶୁ ଓ ଗଭଭବତୀ ମା' ଚିହ୍ଟ ସହ ସରକାରୀ ଯୋଜନାରେ ସାମିଲ୍ କରିବାକୁ ପରାମର୍ଶ ଦେଇଥିଲେ

ତେବେ ଆକି ସୁନ୍ଦରଗଡ଼ ଝାରସୁଗୁଡ଼ା ମୟୂରଭଞ୍ଞ ବାଲେଶ୍ୱର ଭଦ୍ରକ ରାୟଗଡ଼ା ଗଜପତି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ଆସନ୍ତାକାଲି ମଧ୍ଧ ଉପକୁଳ ଓଡ଼ିଶାର ଅନେକ ସ୍ଚାନରେ ଘଡ଼ଘଡ଼ି ସହ ବର୍ଷା ସୟାବନା ନେଇ ପାଶିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି